ଆମର ପ୍ରସ୍ତୁତି ଗତିଶୀଳ ସାମଗ୍ରୀକ ଏବଂ ଭାଗିଦାରୀମଳକ ହେବା ଉଚିତ ବୋଲି ସେ କହିଚ୍ଚନ୍ତି ଅନ୍ୟପକ୍ଷରେ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମ ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମ୍ଳ ନୀତି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଚଳିତ ମାସରେ ପ୍ରତି ଶନିବାର ଓ ରବିବାର ଦୁଇ ଦିନ ପାଇଁ ଲାଗୁ ହେଉଥିବା ସଟ୍ଡାଉନ୍ର ଏହା ଶେଷ ପର୍ଯ୍ୟାୟ

ତେବେ ଯେଉଁ ଗୁଖିଚା ମନ୍ଦିର ଓ ଶରଧାବାଲି ଶ୍ରୀକୀଉଙ୍କ ଆଡପ ଦର୍ଶନ ପାଇଁ ଗହଳ ଚହଳରେ ଫାଟି ପଡିଥାଏ

ଆସନ୍ତାକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏଥିଲାଗି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ସ୍ୟଚନା ମିଳିଛି

ମଧାହୁ ଧୂପ ଓ ଦ୍ୱିତୀୟ ମଣ୍ଡପ ଭୋଗ ନୀତି ପରେ ବନକ ଲାଗି କରାଯିବ ପହୁଡ଼ ଆଳତି ପରେ ଦୁଆର ପଡ଼ିବ

ମୋ ସରକାର ଏବଂ ଫାଇଭ୍ ଟି ଯୋଜନାର ଲକ୍ଷ୍ୟ ପ୍ରରଣ କରିବାପାଇ ପ୍ରଶାସନ ପକ୍ଷରୁ ଏହି କଲ୍ ସେକ୍ଷର୍ ଖୋଲାଯାଇଛି

ମହିଳାମାନେ ନିକ ଘର ପଛ ବାଡ଼ିରେ ଆରମ୍ କରିଛନ୍ତି ଏହି ବଗିଚା

କେତେକ ସ୍ତାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇଯାଇଛି